ଶନିବାର ଦିନ ମତଦାନ ହେବ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଲୋକସଭାରେ ବିତର୍କରେ ଅଂଶଗ୍ରହଣ କରି ଶ୍ରୀ ମୋଦୀ କହିଛନ୍ତି ଦେଶ ଦ୍ରତ ବିକାଶ ଚାହେଁ ଓ ଏଥିପାଇଁ ସଠିକ୍ ନିଷ୍ପଭି ନିଆଯିବା ଆବଶ୍ୟକ ସେ କହିଛନ୍ତି ଦେଶର ଜନସାଧାରଣ ସରକାରଙ୍କର ଦ୍ରୁତ କାର୍ଯ୍ୟ ଶୈଳୀ ଦେଖିବା ପରେ ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟୀ କରାଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି ସରକାର ଯଦି ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିନଥାନ୍ତେ ତେବେ ରାମଜନ୍ମଭୂମି ପ୍ରସଙ୍ଗର ମଧ୍ୟ ସମାଧାନ ହୋଇପାରି ନଥାନ୍ତା ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକମାନଙ୍କ କଲ୍ୟାଶକୁ ନେଇ କୌଣସି ରାଜନୀତି ହେବା ଉଚିତ୍ ନୁହେଁ ଓ ସେମାନଙ୍କ ସମୃଦ୍ଧି ପାଇଁ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ କାର୍ଯ୍ୟକରିବାକୁ ହେବ ସେ କହିଛନ୍ତି ସର୍ବନିମ୍ବ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବା ବିଷୟ ମଧ୍ୟ ଦୀର୍ଘ ଦିନ ଧରି ପଡ଼ିରହିଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ଏହାର ମଧ୍ୟ ସମାଧାନ କରିଛନ୍ତି

ପୁଞ୍ଜିନିବେଶକାରୀମାନଙ୍କର ଆସ୍ଥା ବୃଦ୍ଧି କରିବା ଓ ଅର୍ଥନୀତିକୁ ସୁଦୃତ୍ କରିବା ଦିଗରେ ମଧ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି

ସେ କହିଛନ୍ତି ମ୍ବଦ୍ରା ଯୋଜନା ଷ୍ଟାର୍ଟ୍ ଅପ୍ ଇଣ୍ଡିଆ ଓ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି ଯୋଜନାଗୁଡ଼ିକ ଯୁବକମାନଙ୍କ ପାଇଁ ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୃଷ୍ଟି କରିଛି ଶ୍ରୀ ମୋଦୀ କହିଛନ୍ତି ଏହା ତାଙ୍କ ସରକାରଙ୍କ ଦ୍ରତ କାର୍ଯ୍ୟ ଶୈଳୀ ଯୋଗୁଁ ସମ୍ଭବ ହୋଇଛି

ନାଗରିକ ସଂଶୋଧନ ଆଇନ୍ ଓ ଏହାକୁ ନେଇ ଚାଲିଥିବା ବିକ୍ଷୋଭ ପାଇଁ ବିରୋଧୀ ଦଳଗୁଡ଼ିକର ସମାଲୋଚନା କରି ସେମାନେ ଦେଶରେ ଭୟର ଏକ ବାତାବରଣ ସୃଷ୍ଟି କରୁଛନ୍ତି ଓ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଲୋକସଭାରେ ମୌଖିକ ଭୋଟ୍ରେ ପାସ୍ ହୋଇଥିଲା ଏଲ୍ଏସ୍ ୟୁନିୟନ୍ ବଜେଟ୍ ଲୋକସଭରେ ଆଜି କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି ସଭାରେ ଆଲୋଚନା ଆରମ୍ଭ କରି କଂଗ୍ରେସ ନେତା ମନିଶ ତିୱାରୀ ସରକାର ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଅଂଶଧନ ବିକ୍ରୟ କରିବା ଠିକ୍ କି ବୋଲି ପ୍ରଶ୍ନ କରିଥିଲେ ସେ କହିଥିଲେ ଭାରତୀୟ ଅର୍ଥନୀତି ଯଦି ମଜବୁତ ଥାଏ ତେବେ ଏହା ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଯୋଗୁଁ ସମ୍ଭବ ହୋଇଛି

ବିଜେପି ଏମ୍ପି ଜୟନ୍ତ ସିହା ବଜେଟ୍କୁ ସ୍ୱାଗତ କରି କୃଷକମାନଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମହିଳା ଓ ଆଦିବାସୀମାନଙ୍କ ପାଇଁ ଏଥିରେ ବ୍ୟବସ୍ଥାମାନ ରହିଥିବାର କହିଥିଲେ ସେ କହିଥିଲେ ଦେଶକୁ ପାଞ୍ଚ ଲକ୍ଷ୍ୟ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଆମକୁ ପୁରୁଣା ଚିନ୍ତାଧାରାରୁ ବାହାରି ଆସି ଏକ ନବଭାରତ ଗଠନ ପାଇଁ ନୂଆ ଯୁଗର ଆରମ୍ଭ କରିବାକୁ ହେବ ଆର୍ଏସ୍ ମୋସନ ଅଫ୍ ଥ୍ୟାଙ୍କ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର ଉତ୍ତର ପର୍ବାଞ୍ଚଳରେ ଶାନ୍ତି ସ୍ଥାପନ ପରେ ଭାରତର ଅଭିବୃଦ୍ଧିରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ସେ କହିଛନ୍ତି ସରକାର ଦୀର୍ଘ ଦିନର ବ୍ର ରିଆଙ୍ଗ୍ ଓ ବୋଡୋ ସମ୍ପ୍ରଦାୟ ଗଣ୍ଡଗୋଳର ସମାଧାନ କରିଛନ୍ତି କଂଗ୍ରେସ ଏହାର ଶାସନ କାଳରେ ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନେଇନଥିବାର ସେ ଦୋଷାରୋପ କରିଛନ୍ତି

ସେ କହିଛନ୍ତି ପ୍ରଥମ ଥର ପାଇଁ ସେଠାରେ ଦୁର୍ନୀତି ନିବାରଣ ବ୍ୟୁରୋ ସ୍ଥାପନ କରାଯାଇଛି ଓ ବିଚ୍ଛିନ୍ନତାବାଦୀମାନଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରାଯାଇ ପାରିଛି

ଦେଶରେ ଆର୍ଥକ ମନ୍ତୁରତା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ କୌଣସି ପରିବର୍ତ୍ତନ ଆଣିନାହିଁ

ମୁଦ୍ରାନୀତି କମିଟି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପର୍ଯ୍ୟନ୍ତ ଏହି ନୀତି ବଳବତ୍ତର ରଖିବାକୁ ନିଷ୍କଭି ନେଇଛି ଏଥିସହିତ ମୁଦ୍ରାସ୍କିତୀ ହାର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବାକୁ ରିଜର୍ଭ ବ୍ୟାଙ୍କ ତା'ର ପ୍ରଚେଷ୍ଟା ଜାରି ରଖିବ

ଏଥିସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ଧିତ କରିବାକୁ ମଧ୍ୟ ଧ୍ୟାନ ଦିଆଯିବ

ସାବରିମାଳା ମନ୍ଦିର ସମେତ ବିଭିନ୍ନ ଧର୍ମପୀଠ ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ ସମ୍ଭନ୍ଧୀୟ ମାମଲାଗୁଡ଼ିକର ଶୁଣାଣି କରୁଥିବା ବେଳେ କୋର୍ଟ୍ ଏହି ନିଷ୍ପଭି ନେଇଛନ୍ତି ଦିଲ୍ଲୀ କ୍ୟାମ୍ପେନ୍ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଶେଷ ଉଦ୍ୟମ କରିଛନ୍ତି ମତଦାନ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବା ଲାଗି କେନ୍ଦ୍ରୀୟ ସଶସ୍ତ ପୋଲିସ ବାହିନୀ ଦିଲ୍ଲୀ ପୋଲିସ ଓ ଗୃହରକ୍ଷୀମାନଙ୍କୁ ମୁତୟନ କରାଯାଇ ପର୍ଯ୍ୟପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଶନିବାର ଦିନ ଦିଲ୍ଲୀରେ ଭୋଟ ନିଆଯିବ ଓ ମଙ୍ଗଳବାର ଦିନ ଭୋଟ ଗଣତି ହେବ

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହା ଏକ ଅତ୍ୟନ୍ତ କଟିଳ କାର୍ଯ୍ୟ ଥିଲା ଓ ଏହି କାର୍ଯ୍ୟରେ ଚୀନ୍ ସରକାର ସହଯୋଗ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି

ନ୍ନଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରିଆସୁଛି ଓ ସେମାନଙ୍କୁ କିଭଳି ଦେଶକୁ ଅଣାଯାଇ ପାରିବ ସେ ବିଷୟରେ ଯୋଜନା କରାଯାଉଛି ଚୀନ୍କୁ ଗସ୍ତ ନ କରିବା ପାଇଁ ଦେଶର ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ଓ ଯେଉଁମାନେ ଚୀନ୍ ଯାଇଛନ୍ତି ସେମାନେ ଫେରିବା ପରେ ସେମାନଙ୍କୁ ପୃଥକ କରି ରଖାଯାଇ ଯାଞ୍ଚ କରାଯିବ ଚୀନ୍ରୁ ଭାରତକୁ ଗସ୍ତ ପାଇଁ ଇ ବିଜାକୁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି ଓୁହାନରେ ଥିବା ଜଣେ ପାକିସ୍ତାନୀ ଛାତ୍ର ସେଠାର୍ ଆସିବା ପାଇଁ କରିଥିବା ଅନ୍ତରୋଧ ଉପରେ ଭାରତ ବିଚାର କରିବ କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ପାକିସ୍ତାନ ସରକାରଙ୍କ ପକ୍ଷର୍ତ ଏଭଳି କୌଣସି ଅନ୍ତରୋଧ କରାଯାଇନାହିଁ ସେ କହିଛନ୍ତି ଯଦି ଏଭଳି ପରିସ୍ଥିତି ଆସେ ତେବେ ସ୍ରବିଧା ଅନ୍ତସାରେ ଭାରତ ଏହା ଉପରେ ବିଚାର କରିବ ପାକିସ୍ତାନ ମାଲେସିଆ ମିଳିତ ବିବୃତ୍ତିରେ ଜାନ୍ମୁ କାଶ୍ଲୀର ବିଷୟ ଉଲ୍ଲେଖ କରାଯାଇଥିବା ସଂକ୍ରାନ୍ତରେ ପ୍ରଶ୍ମ କରାଯିବାରୁ ସେ କହିଛନ୍ତି ଭାରତ ଏହି ମନ୍ତବ୍ୟକ୍ ସମ୍ପର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି ସେ କହିଛନ୍ତି ଜାମ୍ମ କାଶୁୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ ମାଲେସିଆ ସରକାର ତଥ୍ୟ ଉପରେ ଜ୍ଞାତ ରହିବାକ୍ ଦର୍ଶାଇ ସେ କହିଛନ୍ତି ପାକିସ୍ତାନ ଆନ୍ତର୍ଜାତିକ ସନ୍ତାସବାଦର କେନ୍ଦ୍ରସ୍ଥଳୀ ରହିଛି ଓ ସନ୍ତାସବାଦୀମାନଙ୍କୁ ନିଯୁକ୍ତି ଦେବା ତାଲିମ ଦେବା ଅସ୍ତ୍ରଶସ୍ତ ଯୋଗାଇବା ଓ ଭାରତ ବିରୁଦ୍ଧରେ ସୀମାପାର ସନ୍ତାସବାଦୀ କାର୍ଯ୍ୟ କରିବାରେ ସର୍ବଦା ଲିପ୍ତ ରହିଛି ଶ୍ରୀଲଙ୍କା ପିଏମ୍ ଭିଜିଟ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଭାରତକ୍ର ପାଞ୍ଚ ଦିନ ଗସ୍ତରେ ଆସି ଆସନ୍ତାକାଲି ନ୍ତଆଦିଲ୍ଲୀରେ ପହଞ୍ଚିବେ ତାଙ୍କର ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା କରିବେ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି ଶନିବାର ଦିନ ତାଙ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ